ଶେଷ ରଜନୀରେ ଦର୍ଶକଙ୍କ ନାହି ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା

ତାପମାତ୍ରା ହ୍ରାସ ରାଜ୍ୟ ମଧ୍ଧକୁ ଉଉରା ପବନ ବାଧାପ୍ରାପ୍ତ ହେବା ସହ ସାମୁଦ୍ରିକ ପବନ ବଢୁଥିବାରୁ ଏହାର ପ୍ରଭାବରେ ରାକ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି